ସେହି ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ସଂପୂକ୍ତ କମିକୁ କେନ୍ଦ୍ର ସରକାର ଏକ ଟ୍ରଷ୍ଟକୁ ହସ୍ତାନ୍ତରିତ କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସନ୍ଧ୍ୟାରେ ଏହି ରାୟ ପ୍ରକାଶ ପରେ କହିଛନ୍ତି ଯେ ସର୍ବୋଚ୍ଚ ଅଦାଲତଙ୍କ ରାୟ ଦେଶର ବିଚାର ବିଭାଗୀୟ ଇତିହାସରେ ଏକ ସ୍ରବର୍ଷ ଅଧ୍ୟାୟ ସ୍କ୍ଷି କରିଛି ଏହାଫଳରେ ବର୍ଷବର୍ଷ ଧରି ଲାଗି ରହିଥିବା ପୁରୁଣା ବିବାଦର ସମାଧାନ ହୋଇଛି ଅଦାଲତଙ୍କ ଏହି ରାୟକୁ ସମଗ୍ର ଦେଶ ସର୍ବାନ୍ତକରଣରେ ସମର୍ଥନ ଜ୍ଞାପନ କରିଛି

ଅଯୋଧ୍ୟା ରାୟ ଉପରେ ମତାମତ ଦେଇ ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି ଯେ ଏହା ଦ୍ୱାରା ଦେଶର ବିଚାର ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ବଢ଼ିବ ଏକ ଟ୍ୱିଟ୍ ବାର୍ଭାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଏହି ରାୟ ଦେଶର ଏକତା ଓ ଅଖଣ୍ଡତାକୁ ଆହୁରି ମଜବୁତ କରିବାରେ ଏକ ମାଇଲଖ୍ରଣ୍ଟ ପ୍ରମାଣିତ ହେବ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବାସ୍ ନକ୍ଭୀ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଦ୍ୱାରା କାହାର ବିଜୟ ବା କାହାର ପରାଜୟ ହୋଇଛି ତାହା ଦେଖିବା ଅନୁଚିତ କଂଗ୍ରେସ କହିଛି ଏହା ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଦେଉଛି ଏବଂ ଏହା ଦ୍ୱାରା ରାମ ମନ୍ଦିର ନିର୍ମାଣ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ କହିଛନ୍ତି ଯେ ବାବା ସାହେବ ଭୀମରାଓ ଆୟେଦକରଙ୍କ ଦ୍ୱାରା ପ୍ରଣୀତ ଧର୍ମନିରପେକ୍ଷ ସମ୍ଭିଧାନର ବ୍ୟବସ୍ଥା ଅନୁସାରେ ସର୍ବୋଚ୍ଚ ଅଦାଲତ ସର୍ବସମ୍ମତିକ୍ରମେ ଯେଉଁ ଐତିହାସିକ ରାୟ ଦେଇଛନ୍ତି ତାହାକୁ ସମସ୍ତେ ସମ୍ମାନ କରିବା ଉଚିତ ଉତ୍ତରପ୍ରଦେଶ ସୁନ୍ନୀ କେନ୍ଦ୍ରୀୟ ୱାକଫ୍ ବୋର୍ଡ ଅଧ୍ୟକ୍ଷ ଜଫର ଅହଜ୍ଞଦ ଫାରୁକୀ ଯିଏ କି ଏହି ମକଦ୍ଦମାରେ ଜଣେ ପ୍ରମୁଖ ପକ୍ଷ ଥିଲେ ସେ ମଧ୍ୟ ରାୟକୁ ସ୍ୱାଗତ କରିଛନ୍ତି ମାମଲାର ଅନ୍ୟତମ ପକ୍ଷ ଇକବାଲ ଅନ୍ସାରୀ କହିଛନ୍ତି ଯେ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ସେ ଚାଲେଞ୍ଜ କରିବେ ନାହିଁ

ସାଇକ୍ଲୋନ୍ ବୁଲ୍ବୁଲ୍ ଭୀଷଣ ସାମୁଦ୍ରିକ ଝଡ଼ ବୁଲବୁଲ ଗତ ରାତିରେ ପଶ୍ଚିମବଙ୍ଗ ଉପକୃଳରେ ସ୍ଥଳଭାଗ ସ୍ୱର୍ଶ କରିବା ପରେ ଆଜି ବାଂଲାଦେଶ ମୁହାଁ ହୋଇଛି ଏହାର ପ୍ରଭାବରେ ପଶ୍ଚିମବଙ୍ଗରେ ତିନିଜଣଙ୍କର ଏବଂ ଓଡ଼ିଶାରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ପ୍ରାରୟିକ ଆକଳନ ଅନୁସାରେ ଉତ୍ତର ଏବଂ ଦକ୍ଷିଣ ଚବିଶ ପ୍ରଗଣା ପୂର୍ବ ଓ ପଶ୍ଚିମ ମେଦିନପୁର ହାଓଡ଼ା ହୁଗୁଳି ଓ କଲକାତାର କେତେକ ସ୍ଥାନରେ ବହୁ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ କେତେକ ସ୍ଥାନରେ ଗଛଗୁଡ଼ିକ ଉପୁଡ଼ିପଡ଼ିଥିବା ଜଣାପଡ଼ିଛି ଓଡ଼ିଶାରେ ଯାଜପୁର ଜଗତସିଂହପୁର କେନ୍ଦ୍ରାପଡ଼ା ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ଏହି ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି ଉପୁଡ଼ିପଡ଼ିଥିବା ଗଛଗୁଡ଼ିକୁ କଟାଯିବା ପରେ ବିଦ୍ୟୁତ୍ ଏବଂ ଯାତାୟତ ସେବାକୁ ଆଜି ସକାଳୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି କେନ୍ଦ୍ରାପଡ଼ା ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ପରିସ୍ଥିତି ସ୍ୱାଭାବିକ ହୋଇଛି

ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି କ୍ଷୟକ୍ଷତିର ଆକଳନ ପାଇଁ ଏକ ଟିମ୍ ପଠାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି

ମ୍ୟାଚ୍ର ସିଧାସଳଖ ଧାରାବିବରଣୀ ହିନ୍ଦୀ ଏବଂ ଇଂରାଜୀରେ ପ୍ରସାରିତ ହେବ